ପିଏମ୍ ଟେରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତାସବାଦୀମାନଙ୍କୁ କଡା ଚେତାବନୀ ଦେଇ କହିଛନ୍ତି ଜାନ୍ମୁ କାଶ୍ମୀରରେ ସନ୍ତାସବାଦୀମାନଙ୍କ ମେରୁଦଶ୍ଚକୁ ସରକାର ଭାଙ୍ଗିବେ ଏବଂ ପୂର୍ଣ୍ଣ ଶକ୍ତିର ସହ ସେମାନଙ୍କର ମୁକାବିଲା କରାଯିବ ଏମ୍ସ ସମେତ ବିଭିନ୍ନ ପ୍ରକ୍ସର ଶିଳାନ୍ୟାସ ଓ ଉଦ୍ଘାଟନ ପରେ ଶ୍ରୀନଗରରେ ଏକ ଜନ ସମାବେଶରେ ଉଦ୍ବୋଧନ ଦେବାବେଳେ ଶ୍ରୀ ମୋଦି କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକ୍ ଦ୍ୱାରା ଭାରତ ସନ୍ତାସବାଦ ଦମନର ନୂଆ ଉପାୟ ବିଶ୍ୱବାସୀଙ୍କୁ ଜଣାଇଛି ସେ କହିଛନ୍ତି ପ୍ରତ୍ୟେକ ସନ୍ତ୍ରାସବାଦୀଙ୍କୁ କଡା ଜବାବ ଦିଆଯିବ

ଶ୍ରୀ ମୋଦି ଜନ୍ମୁ ଓ କାଶ୍ମୀରକୁ ଦିନିକିଆ ଗସରେ ଯାଇଛନ୍ତି

ଦତାଙ୍ଗ ଗାଁ ନିକଟସ୍ଥ ଦାହ୍ଠାରେ ପ୍ରବାହିତ ନଦୀଜଳ ଯୋଜନା ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ

ଲଦାଖ୍ ଅଞ୍ଚଳରେ ପ୍ରଥମ ବିଶ୍ୱବିଦ୍ୟାଳୟକ୍ତ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଲେହ କାର୍ଗିଲ୍ ନୁବ୍ରା ଜନ୍ସ୍କଟ୍ ଦ୍ରାସ୍ ଓ ଖଲାସୀ ଅଞ୍ଚଳର ସ୍ନାତକ ମହାବିଦ୍ୟାଳୟଗୁଡ଼ିକୁ ନେଇ ଲଦାଖ୍ ବିଶ୍ୱବିଦ୍ୟାଳୟ ଏକ କେନ୍ଦ୍ରସ୍ଥଳୀ ଭାବେ ସ୍ଥାପନ କରାଯାଇଛି ଶ୍ରୀ ମୋଦି ଲଦାଖ୍ଠାରେ ଏକ ନୂଆ ପର୍ଯ୍ୟଟକ ଓ ଟ୍ରେକିଂ ରୁଟ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି ସମବେତ ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବିଳାସପୁର ମନାଲି ଲେହ ରେଳଧାରଣା ସମ୍ପର୍ଣ୍ଣ ହୋଇଗଲା ପରେ ଦିଲ୍ଲୀରୁ ଲେହ ମଧ୍ୟରେ ଦୂରତା ହ୍ରାସ ପାଇବ ଏହି ରେଳଲାଇନ୍ ଯୋଗୁଁ ପର୍ଯ୍ୟଟନ୍ କ୍ଷେତ୍ର ମଧ୍ୟ ଉପକୃତ ହେବ

ଜେଟଲୀ ଖଡ୍ଗେ ନ୍ନଆ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ଲୋକସଭାରେ କଂଗ୍ରେସ ପାର୍ଟି ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବିରୋଧକୁ ନେଇ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଲେଖିଥିବା ଏକ ଶୀର୍ଷକରେ ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ଶ୍ରୀ ଖଡ୍ଗେ ସବୁବେଳେ ବିରୋଧ କରି ଆସିଛନ୍ତି ଆଲୋକବର୍ମାଙ୍କୁ ସିବିଆଇର ନିର୍ଦ୍ଦେଶକ ନିଯୁକ୍ତ କରାଗଲାବେଳେ ଶ୍ରୀ ଖଡ୍ଗେ ବିରୋଧ କରିଥିଲେ ଆଲୋକବର୍ମାଙ୍କ ବଦଳିକୁ ନେଇ ମଧ୍ୟ ସେ ବିରୋଧ କରିଥିଲେ ଏବେ ଆରକେ ଶୁଳ୍କାଙ୍କ ନିଯୁକ୍ତିଙ୍କୁ ମଧ୍ୟ ବିରୋଧ କରୁଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଭାରତର ପ୍ରଧାନ ବିଚାରପତି ଓ ଲୋକସଭାରେ କଂଗ୍ରେସ ନେତାଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିରେ କେବଳ ଖଡ୍ଗେ ହିଁ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଓ ବଦଳି ପାଇଁ ବିରୋଧ କର୍ ଛନ୍ତି ଶାହା ରାଜନାଥ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତ୍ରତ ସକାଶେ ଲୋକମାନଙ୍କ ମତାମତ ନେବାଲାଗି ବିଜେପି ଆଜିଠାର୍ତ ମାସେବ୍ୟାପୀ ଅଭିଯାନ ଆରମ୍ଭ କରିଛି ଏହି ଅଭିଯାନର ନାମ ରହିଛି ଭାରତ କେ ମନ୍ କୀ ବାତ୍ ମୋଦି କେ ସାଥ୍ ବିଜେପି ସଭାପତି ଅମିତ୍ ଶାହା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ମିଳିତଭାବେ ଏହି ଅଭିଯାନର ଶ୍ରଭାରମ୍ଭ କରିଛନ୍ତି ସମବେତ କନତାଙ୍କ ଉଦ୍ବୋଧନ ଦେଲାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପାଟିର ସଙ୍କଚ୍ଚ ପତ୍ର ପ୍ରସ୍ତୁତ କରିବାପାଇଁ ବିଶ୍ୱରେ ଏହା ପ୍ରଥମ ଅଭିଯାନ ସେ କହିଛନ୍ତି ଏହି ଅଭିଯାନ ମାଧ୍ୟମରେ ବିଜେପି କୃଷକ ଯୁବକ ମହିଳା ବିକାଶ ଓ ରାଷ୍ଟ୍ରୀୟ ନିରାପତ୍ତା ସମେତ ବିଭିନ୍ନ ପ୍ରସଙ୍ଗରେ ଜନସାଧାରଣଙ୍କଠାର୍ଚ୍ଚ ମତାମତ ଗ୍ରହଣ କରାଯିବ ସେ କହିଛନ୍ତି ତାଙ୍କ ଅଧୀନରେ ଗଠିତ ନିର୍ବାଚନ ଇସ୍ତାହାର କମିଟି ସମସ୍ତଙ୍କ ସହ ପରାମର୍ଶ କରି ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରାଯିବ ଅମିତ୍ ଶାହା କହିଛନ୍ତି ବିକେପିର ଏହା ପ୍ରଚାର ନୁହେଁ ଏହା ହେଉଛି ନୂଆ ଭାରତ ଗଠନ ଲାଗି ଏକ ଅଭିଯାନ

ଏହି ଅଭିଯାନରେ ଅଂଶଗ୍ରହଣ କରିବାପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଅଂଶଗ୍ରହଣମୂଳକ ଗଣତନ୍ତ ପ୍ରତି ବିଜେପି ବିଶ୍ୱାସ କର୍ରଛି ସେ କହିଛନ୍ତି ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ ଏବଂ ପ୍ରତ୍ୟେକ ନାଗରିକଙ୍କର କଲ୍ୟାଣ ଓ ଅଧିକାରକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାପାଇଁ ତାଙ୍କ ସରକାର କାମ କରିଆସ୍ରଛି

ଅରାରିଆ କିଲ୍ଲାର ଯୋଗ୍ବଶୀଠାରୁ ଏହି ଟ୍ରେନ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲାବେଳେ ସୋନ୍ପୁର ଡିଭିଜିନର ସହଦାଇ ବୁଜୁର୍ଗ୍ଠାରେ ରେଳଧାରଣାରେ ଫାଟ ସ୍ଟଷ୍ଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କୋର୍ସୋର୍ରେ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ମୃତକମାନଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ଏବଂ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ମ୍ରଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜେଶ କ୍ରମାର କହିଛନ୍ତି ସମସ୍ତ ଯାତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି

ଏହି ପବିତ୍ର ବୁଡ଼ ପାଇଁ ଦେଶ ଓ ବିଦେଶରୁ ଏକ କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି

ୟୁକେ ବ୍ରେକସିଟ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ କହିଛନ୍ତି ୟୁରୋପୀୟ ମଧ୍ୟସ୍ଥମାନଙ୍କ ସହ କଥାବାର୍ଭାବେଳେ ବ୍ରେକସିଟ୍ ରାଜିନାମା ଉପରେ ନୂଆ ଚିନ୍ତାଧାରା ଉପସ୍ଥାପନ କରିବେ ସଣ୍ଡେ ଟେଲିଗ୍ରାଫକ୍ ଲେଖିଥିବା ଏକ ସନ୍ଦର୍ଭରେ ଶ୍ରୀମତୀ ମେ କହିଛନ୍ତି ବ୍ରିଟେନ ଓ ଉତ୍ତର ଆର୍ୟଲାଣ୍ଡ ପାଇଁ ତାଙ୍କର ସଂଗ୍ରାମ କାରି ରହିବ ଏହି ରାଜିନାମାକୁ ନେଇ ଆର୍ୟଲାଣ୍ଡ ସହ ଶାନ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ଶ୍ରୀମତୀ ମେ' ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି

ମୁଖ୍ୟ ଉତ୍ସବ କଲମ୍ବୋଠାରେ ଅନ୍ଦୁଷ୍ଠିତ ହେବ ରାଷ୍ଟ୍ରପତି ମୈଥି ପାଲ ସିରିସେନା ମ୍ରଖ୍ୟ ଅତିଥି ହେବେ ଏବଂ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସମ୍ମାନୀତ ଅତିଥିଭାବେ ଯୋଗଦେବେ

ରାହୁଲ ପାଟନା ରାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ବିରୋଧୀ ମେଣ୍ଟ କେନ୍ଦ୍ର ଓ ବିହାରରେ ଆଗାମୀ ସରକାର ଗଠନ କରିବ

ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଦୋଷାରୋପ କରିଛନ୍ତି ସେ କହିଛନ୍ତି ରାଫେଲ ଲଢୁଆ ବିମାନ କ୍ରୟ ଚୁକ୍ତି ଏବଂ କୃଷକମାନଙ୍କୁ ଏନଡିଏର ନଗଦ ଅର୍ଥ ହସ୍ତାନ୍ତର ଯୋଜନା ସମ୍ପର୍ଣ୍ଣ ବିଫଳ ହୋଇଥିବା ଶ୍ରୀ ଗାନ୍ଧୀ ଦାବି କରିଛନ୍ତି